ନୋଟିଫିକେସନ୍ ଦେଶରେ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆକି ବିଞ୍ଜପ୍ତି କାରି କରାଯିବ

ଏହି ପର୍ଯ୍ୟାୟରେ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଭୋଟ ଗ୍ରହଣ କରାଯିବ

ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି

ଓଡ଼ିଶାରେ ଅନେକ ଜଟିଳ ଓ ସ୍ୱର୍ଶକାତର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ପୁଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ବରିଷ୍ଠ ଅଧିକାରୀମାନଙ୍କୁ ଏଥିପାଇଁ ସବୁ ସନ୍ତାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଆସନ୍ତାକାଲି ଛତିଶଗଡ଼ରେ ହେବାକୁ ଥିବା ସାତଟି ଲୋକସଭା ନିର୍ବାଚନ ସହିତ ସେଠାରେ ସବୁ ଆସନରେ ଭୋଟ୍ ଗ୍ରହଣ କାର୍ଯ୍ୟ ସମ୍ପର୍ଣ୍ଣ ହେବ

ଓଡ଼ିଶା ଇଲେକ୍ସନ୍ ଓଡ଼ିଶାରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ତଥା ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ କାରଣରୁ ଭୋଟ୍ ଗ୍ରହଣକୁ ସ୍ଥଗିତ ରଖାଯାଇଛି

ଗତ ଶନିବାର ଭୁବନେଶ୍ୱରଠାରେ ବେଦପ୍ରକାଶ ଅଗ୍ରୱାଲଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ମହାରାଷ୍ଟ୍ର ପିଏମ୍ ରାଲି ଆକି ମହାରାଷ୍ଟ୍ରର ନନ୍ଦୁରବାରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦଳ ପାଇଁ ପ୍ରଚାର କରିବେ ବିଜେପି ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଧୁଲେଠାରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେବେ ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ ଏବଂ ବିଜେପି ଶିବ ସେନା ମେଣ୍ଟର ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ରହିବେ ଓ୍ବେଷ୍ଟବେଙ୍ଗଲ ପୋଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାଜ୍ୟର ଦକ୍ଷିଣାଞଳର ବିଭିନ୍ନ କିଲ୍ଲାରେ ନିର୍ବାଚନ ସଭା ଓ ସମାବେଶରେ ଯୋଗ ଦେବେ ବିଜେପି ସଭାପତି ଅମିତ ଶାହା ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନ ସମାବେଶରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେ ମଧ୍ୟ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଦଳର ନିର୍ବାଚନ ସଭାରେ ଭାଗ ନେବେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି ମାଲଦା ଉତ୍ତର ମାଲଦା ଦକ୍ଷିଣ ବାଲୁରଘାଟ୍ ଜଙ୍ଗିପୁର ମୁର୍ସିଦାବାଦ୍ ଲୋକସଭା ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ

ରାଜନାଥ ଏମ୍ପି ବରିଷ୍ଣ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଦେଶ ଦ୍ରୋହ ଆଇନ୍ ଉଠାଇ ଦେବାକୁ କଂଗ୍ରେସ ଦଳ ଘୋଷଣା କରିଛି ଏପରିକି ଏହି ଦଳ ଭାରତକୁ ଭାଗ ଭାଗ କରିବାକୁ ମଧ୍ୟ କହୁଛି ଏଭଳି ପରିସ୍ଥିତିରେ ବିଜେପି ଚୁପ୍ ହୋଇ ବସିବ ନାହିଁ ବୋଲି ଶ୍ରୀ ସିଂହ ଦୂଢୋକ୍ତି ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶର ସାହାଡୋଲ୍ ସତନା ଏବଂ ସିଦ୍ଧି ଲୋକସଭା ଆସନ ପାଇଁ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ଅବସରରେ ଶ୍ରୀ ସିଂହ ଏହି କଥା କହିଛନ୍ତି ଦେଶର ସୁରକ୍ଷା ପାଇଁ ଯଦି ଆହୁରି କଠୋର ଆଇନ୍ର ଆବଶ୍ୟକତା ପଡ଼ିବ ଏନ୍ଡିଏ ତାହା ଅବଶ୍ୟ କରିବ ବୋଲି ସେ ଦୂଢ଼ତାର ସହ କହିଛନ୍ତି କଂଗ୍ରେସ ହରିଆଣା ଲିଷ୍ଟ କଂଗ୍ରେସ ଦଳ ଲୋକସଭା ନିର୍ବାଚନ ପାଇଁ ହରିଆଣାରେ ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ଼ା ସୋନିପଥ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ସେହିଭଳି ଫରିଦାବାଦ ଆସନରୁ ଲଳିତ ନାଗରଙ୍କ ସ୍ଥାନରେ ଅବତାର ସିଂହ ଭଡାନାଙ୍କୁ ନୂଆ ପ୍ରାର୍ଥୀ କରାଯାଇଛି କୁରୁକ୍ଷେତ୍ରରୁ ନିର୍ମଳ ସିଂହ କର୍ଣ୍ଣାଲରୁ କୁଲଦୀପ ଶର୍ମା ଏବଂ ହିସାର ଲୋକସଭା ଆସନରୁ ଭବ୍ୟା ବିଷ୍ଣୋଇଙ୍କୁ ଦଳ ପ୍ରାର୍ଥୀ କରିଛି

ଗତକାଲି ବାର୍ଷିକ 'ଚିଥିରା ପୌର୍ଣ୍ଣମୀ' ଅବସରରେ ଆୟୋଜିତ ମନ୍ଦିର ମୁଦ୍ରା ବଣ୍ଟନ ସମାରୋହରେ ଶହ ଶହ ଲୋକ ଏକତ୍ର ହୋଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳାଚକଟାରେ ପ୍ରାଣହରାଇ ଥିବା ଲୋକମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଚନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି କର୍ତ୍ତୃପକ୍ଷଙ୍କ ଦ୍ୱାରା ସମସ୍ତ ପ୍ରକାର ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯିବ

ଇଷ୍ଟର ଉତ୍ସବ ପାଳନ ଅବସରରେ ଏହି ଅଘଟଣ ଘଟିଥିଲା କଲମ୍ବୋ ନେଗୋମ୍ବ ଓ ବାଲିକୋଲୱାରେ ଏହି ଘଟଣା ଘଟିଛି

ଦୁଇ ଜଣ ଭାରତୀୟ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ଏହି ଘଟଣା ପରେ ଶ୍ରୀଲଙ୍କାରେ କର୍ଫ୍ୟୁ ଜାରି କରାଯାଇଛି ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ ଅସ୍ଥାୟୀ କଟକଣା ଜାରି ହୋଇଛି

ଏହି ଘଟଣାରେ କାହାର ହାତ ଅଛି ତାହା ଜଣାପଡ଼ିନାହିଁ ତେବେ ଏହା ପଛରେ ଧାର୍ମିକ ଉଗ୍ରବାଦ ଥିବା ସନ୍ଦେହ କରାଯାଉଛି

ଏହି ଘଟଣାରେ ଶ୍ରୀଲଙ୍କା ସମେତ ସମଗ୍ର ବିଶ୍ୱ ସ୍ତନ୍ଧ ହୋଇଯାଇଛି ୟୁକ୍ରେନ୍ ପୋଲ୍ ରେଜଲ୍ଟ ୟୁକ୍ରେନ୍ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଜଣେ ନବାଗତ ନେତା ତଥା କଳାକାର ଭୋଲୋଡିମିର୍ ଜେଲେନସ୍କି ବିପୁଳ ବିଜୟ ହାସଲ ଦିଗରେ ଅଗ୍ରସର ହେଉଥିବା ଜଣାପଡ଼ିଛି

ତେବେ ଏ ଯାଏଁ ବିଦ୍ଧିବଧ ଭାବେ ଭୋଟ୍ ଗଣତି ଆରମ୍ଭ ହୋଇନାହିଁ

ଆଇପିଏଲ୍ ବାଙ୍ଗାଲୋରଠାରେ ଅନୁଷ୍ଠିତ ଆଇପିଏଲ୍ କ୍ରିକେଟ୍ର ଏକ ମ୍ୟାଚ୍ରେ ଗତକାଲି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପରକିଙ୍ଗସ୍ ବିରୁଦ୍ଧରେ ଏକ ରନ୍ରେ ଚମକପ୍ରଦ ବିଜୟ ହାସଲ କରିଛି